ହରିଆଣା ହରିଆଣାରେ ବିଜେପି ଓ ଜନନାୟକ ଜନତା ପାର୍ଟି ଜେଜେପି ମିଳିତ ସରକାର ଗଠନ କରିବେ ଏଥିପାଇଁ ଉଭୟ ଦଳ ମଧ୍ୟରେ ରାଜିନାମା ହୋଇଛି ରାଜିନାମା ଅନୁଯାୟୀ ବିଜେପି ପାଖରେ ମୁଖ୍ୟମନ୍ତ୍ରୀ ପଦ ଓ ଜେଜେପି ପାଖରେ ଉପମୁଖ୍ୟମନ୍ତ୍ରୀ ପଦ ରହିବ ଗତକାଲି ରାତିରେ ଜେଜେପି ନେତା ଦୁଷ୍ୟନ୍ତ ଚୌତାଲାଙ୍କ ସହ ଆଲୋଚନା ପରେ ବିଜେପି ସଭାପତି ଅମିତ ଶାହା ଏହା ଘୋଷଣା କରିଛନ୍ତି ଉଭୟ ଦଳର ନେତାମାନେ ଆଜି ଚଣ୍ଡିଗଡ଼ରେ ହରିଆଣା ରାଜ୍ୟପାଳଙ୍କୁ ସାକ୍ଷାତ କରି ନ୍ତଆ ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିବେ ଶ୍ରୀ ଚୌତାଲା କହିଛନ୍ତି ରାଜ୍ୟରେ ଏକ ସ୍ଥିର ସରକାର ଗଠନ କରିବା ପାଇଁ ବିଜେପି ଓ ଜେଜେପି ମଧ୍ୟରେ ମେଣ୍ଟ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି ପୂର୍ବରୁ ଦୁଷ୍ୟନ୍ତ ଚୌତାଲା ଅମିତ ଶାହାଙ୍କ ବାସଭବନରେ ଯାଇ ପହଞ୍ଚିଥିଲେ କଥାବାର୍ତ୍ତା ପରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଓ ଦୁଷ୍ୟନ୍ତ ଚୌତାଲା ତଥା ଅନ୍ୟ ନେତାମାନଙ୍କ ଉପସ୍ଥିତିରେ ମେଣ୍ଟ ବିଷୟ ଘୋଷଣା କରାଯାଇଥିଲା ବିଧାୟକ ଦଳର ନେତା ନିର୍ବାଚନ କରିବା ପାଇଁ ବିଜେପିର ନବନିର୍ବାଚିତ ବିଧାୟକମାନେ ଆଜି ଏକ ବୈଠକରେ ମିଳିତ ହେବେ ହରିଆଣା ପାଇଁ ବିଜେପିର ଭାରପ୍ରାପ୍ତ ଅଧିକାରୀ ଅନୀଲ ଜୈନ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ବିଧାୟକ ଦଳ ବୈଠକ ପରେ ବିଜେପି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିବ ମହା ଗଭଟ୍ ମହାରାଷ୍ଟ୍ରରେ ଶିବସେନା ସଭାପତି ଉଦ୍ଧବ ଠାକ୍ରେ ପାର୍ଟିର ନବନିର୍ବାଚିତ ବିଧାୟକମାନଙ୍କର ଏକ ବୈଠକ ଡକାଇଛନ୍ତି ମୁମ୍ୟାଇର ସହରତଳୀ ବାନ୍ଦ୍ରା ଅଞ୍ଚଳ ସ୍ଥିତ ତାଙ୍କ ବାସଭବନ ମାତୋଶ୍ରୀରେ ଏହି ବୈଠକ ବସିବ

ବିଜେପି ସଭାପତି ଅମିତ ଶାହା ଏବଂ ଶିବସେନା ମ୍ରଖ୍ୟ ଉଦ୍ଧବ ଠାକ୍ରେ ଦୀପାବଳି ପରେ ସରକାର ଗଠନ ସଂକ୍ରାନ୍ତରେ ଆଲୋଚନା କରିବାର ଆଶା କରାଯାଉଛି ଆପଏଙ୍କମେଣ୍ଟ ଗଭର୍ଣ୍ଣର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଗିରିଶ ଚନ୍ଦ୍ର ମର୍ମୁଙ୍କୁ ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା ବେଳେ ଆର୍କେ ମାଥୁର୍ ଲଦାଖର ଉପରାଜ୍ୟପାଳ ହେବେ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ଇସ୍ତାହାରରେ କୁହାଯାଇଛି ପିଏସ୍ ଶ୍ରୀଧରନ ପିଲାଇଙ୍କୁ ମିଜୋରାମର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି ଜାମ୍ମୁ କାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଗୋଆ ପଠାଯାଇଛି

କାର୍ଗିଲ୍ ଲଦାଖର କାର୍ଗିଲ୍ ସରକାରୀ ସ୍ନାତକ ମହାବିଦ୍ୟାଳୟକୁ ଜାତୀୟ ଆକଳନ ଓ ସ୍ୱୀକୃତି ପରିଷଦ ପାଞ୍ଚବର୍ଷ ପାଇଁ ଗ୍ରେଡ୍ ବି ପ୍ରଦାନ କରିଛି

ଫଳରେ ବିକାଶ ପାଇଁ ଏହି ମହାବିଦ୍ୟାଳୟ ଏବେ କେନ୍ଦ୍ରୀୟ ଯୋଜନାଗୁଡ଼ିକ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବ ଏହାଦ୍ୱାରା ମହାବିଦ୍ୟାଳୟର ଶୈକ୍ଷିକ କାର୍ଯ୍ୟକଳାପରେ ବିକାଶ ମଧ୍ୟ କରାଯାଇ ପାରିବ ଏହି ମହାବିଦ୍ୟାଳୟରେ ଉଭିଦ ଉଦ୍ୟାନ ଯୁଦ୍ଧ ସମୟରେ ବ୍ୟବହାର ପାଇଁ ଚାରୋଟି ସୁଡ଼ଙ୍ଗ ଓ କୌଶଳ କେନ୍ଦ୍ର ରହିଛି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

ନାଇଡୁ ନାମ୍ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ବିରୁଦ୍ଧରେ ବହୁଦିନ ଧରି ସୀମାପାରି ସନ୍ତାସବାଦ ନୀତିକ୍ ଯଥାର୍ଥ ବୋଲି ପ୍ରତିପାଦନ କରିବା ପାଇଁ ଗୋଷୀ ନିରପେକ୍ଷ ଆନ୍ଦୋଳନକ୍ର ପାକିସ୍ତାନ ବ୍ୟବହାର କର୍ତ୍ତିବା ବିଷୟକ୍ତ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ତୀବ୍ର ସମାଲୋଚନା କରିଛନ୍ତି ଆଜରବୈଜାନ୍ର ବାକ୍ରଠାରେ ଅଷ୍ଟଦଶ ଗୋଷୀ ନିରପେକ୍ଷ ଆନ୍ଦୋଳନ ଶିଖର ବୈଠକରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ନାଇଡ଼ କହିଛନ୍ତି ପାକିସ୍ତାନକ୍ତ ନିଜର ତଥା ପଡ଼ୋଶୀ ଓ ବିଶ୍ୱ ହିତ ପାଇଁ ନିର୍ଣ୍ଣାୟକ ଭାବେ ସନ୍ତାସବାଦର ଦମନ କରିବାକୁ ପଡ଼ିବ ନିରିହ ଲୋକମାନଙ୍କୁ ହତ୍ୟା କରୁଥିବା ସନ୍ତାସବାଦର ସମ୍ବଳେ ମୂଳପୋଛ ପାଇଁ ଗୋଷୀ ନିରପେକ୍ଷ ରାଷ୍ଟ୍ରଗୁଡ଼ିକ ମିଳିତ ଭାବେ ଏକ ସାମୁଖ୍ୟ ଗଠନ କରିବାକୁ ଶ୍ରୀ ନାଇଡୁ ଆହ୍ୱାନ ଜଣାଇଛନ୍ତି ସେ କହିଛନ୍ତି ଆନ୍ତର୍ଜାତିକ ଶାନ୍ତି ନିରାପତ୍ତା ଓ ସୀମାସରହଦ ଅତିକ୍ରମ କରି ସନ୍ତ୍ରାସବାଦ ଏକମାତ୍ର ବିପଦ ସନ୍ତାସବାଦ ଓ ସେମାନଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତି ଓ ଗୋଷ୍ଠୀଗୁଡ଼ିକୁ ଦମନ କରିବା ପାଇଁ ଆନ୍ତର୍ଜାତିକ ଆଇନ୍ ଓ ବ୍ୟବସ୍ଥାଗୁଡ଼ିକୁ ମଜବୁତ କରିବା ସକାଶେ ଶ୍ରୀ ନାଇଡ଼ୁ ଆହ୍ୱାନ ଜଣାଇଛନ୍ତି ସନ୍ତାସବାଦ ସମ୍ପର୍କୀତ ଆହ୍ୱାନଗୁଡ଼ିକର ମୁକାବିଲା ବିଶ୍ୱସ୍ତରୀୟ ପ୍ରଶାସନିକ ସଂସ୍କାର ନିରନ୍ତର ବିକାଶ ଓ ଦକ୍ଷିଣ ଗୋଲାର୍ଦ୍ଧ ମଧ୍ୟରେ ସହଯୋଗ ପାଇଁ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ସବୁବେଳେ ପ୍ରଭାବଶାଳୀ ରହିବା ଦିଗରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ଉପରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି ଜାତିସଂଘ ନିରାପତ୍ତା ସମେତ ଜାତିସଂଘରେ ସାମ୍ପ୍ରତିକ ବାସ୍ତବତାକୁ ଦୃଷ୍ଟିରେ ରଖି ସଂସ୍କାର ଜରିଆରେ ପ୍ରତିନିଧି ମୂଳକ ଓ ସମାନତା ବିଶ୍ୱ ପ୍ରଶାସନିକ ବ୍ୟବସ୍ଥା ସ୍ଥାପନ କରିବା ପାଇଁ ମଧ୍ୟ ସେ ଆହ୍ୱାନ ଜଣାଇଛନ୍ତି 'ସାମ୍ପ୍ରତିକ ବିଶ୍ୱ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକର ସମ୍ମିଳୀତ ପଦକ୍ଷେପକୁ ନିଣ୍ଢିତ କରିବା ପାଇଁ ବନ୍ଦୁଙ୍ଗ୍ ନୀତିକୁ ବକାୟ ରଖିବା' ଚଳିତ ବୈଠକରେ ଶୀର୍ଷକ ରଖାଯାଇଛି ନାମ୍ ନାଇଡ଼ୁ ଘନି ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନୀଙ୍କୁ ଭେଟି ବିଭିନ୍ନ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ଆଜରବୈଜାନ୍ର ବାକୁଠାରେ ଚାଲିଥିବା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ନାମ୍ର ରାଷ୍ଟ୍ରମୁଖ୍ୟଙ୍କ ଅଷ୍ଟାଦଶ ସମ୍ମିଳନୀ ଅବସରରେ ଏହି ଆଲୋଚନା ଅନୁଷ୍ଠିତ ହୋଇଯାଇଛି ଏହି ସମ୍ମିଳନୀରେ ଶ୍ରୀ ନାଇଡୁ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଉପରାଷ୍ଟ୍ରପତିଙ୍କ ଏହି ଗସ୍ତ ଦ୍ୱାରା ନାମ୍ ସଦସ୍ୟ ରାଷ୍ଟ୍ରଙ୍କ ସହିତ ଭାରତର ସମ୍ପର୍କ ଅଧିକ ସୁଦୃତ୍ ହୋଇପାରିବ ପ୍ରଧାନ ଜାପାନ୍ କେନ୍ଦ୍ର ପେଟ୍ରୋଲିୟମ୍ ପ୍ରାକୃତିକ ବାଷ୍କ ଓ ଇସ୍କାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଜାପାନ୍ ଗସ୍ତ ଅବସରରେ ସେ ଦେଶର ବୃହତ୍ ଇସ୍କାତ୍ ଉତ୍ପାଦନକାରୀଙ୍କ ସହିତ ଗତକାଲି ଆଲୋଚନା କରିଛନ୍ତି ଭାରତରେ ପୁଞ୍ଜିନିବେଶକାରୀଙ୍କୁ ସୁହାଇବା ଭଳି ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଶ୍ରୀ ପ୍ରଧାନ ଏହି ଆଲୋଚନା ସମୟରେ ଆଲୋକପାତ କରିଛନ୍ତି ବିଶେଷ କରି ଭାରତରେ ସ୍ଥାପନ କରୁଥିବା ନୃତନ କମ୍ପାନୀ ଓ ନୃତନ ପୁଞ୍ଜି ବିନିଯୋଗକାରୀଙ୍କ ଲାଗି ବିଭିନ୍ନ ଟିକସ ଛାଡ଼ ଏବଂ କର୍ପୋରେଟ୍ ଟିକସ ହ୍ରାସ ସମେତ ଅନ୍ୟାନ୍ୟ ପଦକ୍ଷେପ ସମ୍ପର୍କରେ ଶ୍ରୀ ପ୍ରଧାନ ସେମାନଙ୍କୁ ଅବଗତ କରାଇଛନ୍ତି ଭାରତରେ ଇସ୍କାତ ଶିଳ୍ପ ବୃଦ୍ଧି ପାଉଥିବା ଦୂଷ୍ଟିରୁ ଏହି ବିକାଶରେ ସାମିଲ ହେବାକୁ ସେ ଜାପାନର ଇସ୍କାତ ଶିଳ୍ପକୁ ଆହ୍ୱାନ ଦେଇଛନ୍ତି ଏହି ଅବସରରେ ଜାପାନର ସର୍ବାଧିକ ଇସ୍କାତ ଉତ୍ପାଦନକାରୀ କେଏଫ୍ଇ ଇସ୍କାତ କର୍ପୋରେସନର ଉପସଭାପତି ମାସାୟୁକି ହିରୋସିଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି ସେହିଭଳି ଶ୍ରୀ ପ୍ରଧାନ ନିପ୍ପନ ଇସ୍କାତ କର୍ପୋରେସନ୍ର କାସୁହିରୋ ମିୟାମୋଟା ଓ ତାଇସୁକେ ନୋମୁରାଙ୍କୁ ମଧ୍ୟ ଭେଟିଛନ୍ତି ବ୍ରାଜିଲ୍ ଇଣ୍ଡିଆ ଭିସା ବ୍ରାଜିଲ୍ରେ ବ୍ୟବସାୟ କିମ୍ବା ଭ୍ରମଣ ପାଇଁ ଭାରତ ଓ ଚୀନ୍ର ପର୍ଯ୍ୟଟକମାନଙ୍କ ଭିସା ଛାଡ଼ କରାଯାଇଛି ବ୍ରାଜିଲ୍ ରାଷ୍ଟ୍ରପତି ଜାୟର ବୋଲସୋନାରେ କହିଛନ୍ତି ଆରମ୍ଭର୍ତ ଏ ସଂକ୍ରାନ୍ତୀୟ କୌଣସି ଦେଣନେଶ କରାଯିବ ନାହିଁ ଆମେରିକା ଅଷ୍ଟ୍ରେଲିଆ କାପାନ୍ ଓ କାନାଡ଼ାର ନାଗରିକମାନଙ୍କୁ ବ୍ୟବସାୟ ଏବଂ ସ୍ୱଚ୍ଚକାଳୀନ ଭ୍ରମଣ ପାଇଁ ଭିସା ଛାଡ଼ କରାଯାଇ ସାରିଛି ଏହାପରେ ଭାରତକ୍ତ ଏହି ସ୍ରଯୋଗ ଦିଆଯିବା ଉଚିତ୍ ବୋଲି ଶ୍ରୀ ବୋଲସୋନାରୋ କହିଛନ୍ତି

ବିଶ୍ୱବ୍ୟାପି ସ୍ରରକ୍ଷାବାଦର ମୁକାବିଲା କରିବା ପାଇଁ ଉନ୍ନତଶୀଳ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ନିରନ୍ତର ସହଯୋଗ ସକାଶେ ଉଭୟ ଦେଶର ନେତାମାନେ ଗୁରୁତ୍ୱାରୋପ କରିଚ୍ଛନ୍ତି ଇରାକ୍ ପ୍ରୋଟେଷ୍ଟ ଇରାକ୍ ରାଜଧାନୀ ବାଗ୍ଦାଦ୍ ନଗରୀରେ ହଜାର ସଂଖ୍ୟକ ସରକାରୀ ବିରୋଧୀ ଆନ୍ଦୋଳନକାରୀମାନଙ୍କୁ ଘଉଡ଼ାଇବା ପାଇଁ ଗତକାଲି ପୁଲିସ୍କୁ ଫାଙ୍କା ଗୁଳିଚାଳନା ସହ ରବର ବୁଲେଟ୍ ଓ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଥିଲା

ପ୍ରେଞ୍ଚ ଓପନ୍ ପ୍ୟାରିଶ୍ଠାରେ ଚାଲିଥିବା ଫ୍ରେଞ୍ଚ ଓପନ୍ ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଯୋଡ଼ି ଚିରାଗ୍ ସେଟୀ ଓ ସାତ୍ୱିକ୍ ସାଇରାଜ୍ ରାଙ୍କି ରେଡ୍ରୀ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି

ସ୍ୱାତିକ୍ ଓ ଚିରାଗ୍ଙ୍କ ଯୋଡ଼ି ଆଜି ପୁରୁଷ ଡବଲ୍ସ ବିଜେତାଙ୍କ ସହ ମୁକାବିଲା କରିବେ